ଜନ୍ମୁ କାଶ୍ମୀରରେ ପଞ୍ଚାୟତ ନିର୍ବାଚନ କାର୍ଯ୍ୟସ୍ତଚୀ ଘୋଷଣା କରାଯାଇଛି

ପିଏମ୍ ସ୍ୱଚ୍ଚତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଚତା ହି ସେବା ଅଭିଯାନରେ ଭାରତୀୟ ଉପକୃଳ ରକ୍ଷୀ ବାହିନୀ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ଏନ୍ସିସି ଓ ନାଗରିକମାନଙ୍କର ଶ୍ରମଦାନକୁ ପ୍ରଶଂସା କରିଛନ୍ତି ସ୍ୱଚ୍ଛତା କର୍ମୀ ଆଫ୍ରୋଜ୍ ଶାହା ସୁଭଜିତ୍ ମୁଖାର୍ଜୀ ବିନୀତ୍ କୁମାର ଏବଂ ଡକ୍କର ତପସ୍ୟା ରାଘବଙ୍କୁ ସ୍ୱଚ୍ଛତା ହି ସେବା ଅଭିଯାନ ଦିଗରେ ଉଦ୍ୟମ ପାଇଁ ଅଭିନନ୍ଦନ କଣାଇଛନ୍ତି ଭାଇସ୍ ପ୍ରେସିଡେଣ୍ଟ ସନ୍ତାସବାଦର ଦମନ ପାଇଁ ବିଶ୍ୱସରୀୟ ବିସ୍ତୃତ ଚିଠା ରାଜିନାମାକୁ ଚୃଡ଼ାନ୍ତ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସକାଶେ ଭାରତ ଆହ୍ୱାନ ଜଣାଇଛି ଗତକାଲି ବେଲ୍ଗ୍ରେଡ୍ଠାରେ ସର୍ବିଆର ପାର୍ଲାମେଣ୍ଟରେ ଉଦ୍ବୋଧନ ଦେଲାବେଳେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ମନଗଡ଼ା ଭାବେ ଭଲ ଓ ଖରାପ ସନ୍ତାସବାଦ ମଧ୍ୟରେ ପ୍ରଭେଦ ସୃଷ୍ଟି କରାଯିବାଦ୍ୱାରା ଏହା ବିଶ୍ୱପ୍ରତି ଗୁରୁତର ବିପଦ ସ୍ହିଷ୍ଟି କରିଛି ଯାହାକୁ କି ସଙ୍ଗଠିତ ଭାବେ ଅନ୍ତର୍ଜାତୀୟ କାର୍ଯ୍ୟାନୁଷ୍ଠାନ କରିଆରେ ପରାହତ କରାଯାଇପାରିବ ଶ୍ରୀ ନାଇଡୁ କହିଛନ୍ତି ସନ୍ତାସବାଦର ମୁକାବିଲାପାଇଁ ବିଶ୍ୱସ୍ତରୀୟ ସନ୍ତାସବାଦ ଦମନ ଢାଞ୍ଚାକୁ ମଜବୁତ୍ କରିବା ସକାଶେ ଏବେ ସମୟ ଉପନୀତ ହୋଇଛି ଉପରାଷ୍ଟ୍ରପତି ଏକଥା ମଧ୍ୟ କହିଛନ୍ତି ଜାତିସଂଘ ନିରାପତ୍ତା ପରିଷଦରେ ସଂସ୍କାର ସମ୍ବନ୍ଧରେ ଭାରତର ଦାବି ପ୍ରତି ସର୍ବିଆର ସମର୍ଥନ ରହିଛି ପରମାଣ୍ର ଯୋଗାଣକାରୀ ରାଷ୍ଟ୍ରସମ୍ବହରେ ଭାରତର ସଦସ୍ୟତା ପ୍ରତି ସର୍ବିଆ ସମର୍ଥନ ଜଣାଇଥିବାରୁ ଉପରାଷ୍ଟ୍ରପତି ଆନନ୍ଦ ପ୍ରକାଶ କରିଛନ୍ତି ଗତ ମଙ୍ଗଳବାରଠାରୁ ଶ୍ରୀ ନାଇଡୁ ସର୍ବିଆ ମାଲ୍ଟା ଓ ରୋମାନିଆକୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇଛନ୍ତି ଆଜି ସେ ମାଲ୍ଟାରେ ଯାଇ ପହଞ୍ଚବେ ଏବଂ ସେଦେଶର ନେତୃତ୍ୱ ସହ ଆପୋଷ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଅର୍ଥନୈତିକ ସମ୍ପର୍କ ମଧ୍ୟ କଥାବାର୍ତ୍ତାରେ ସ୍ଥାନ ପାଇବ ଚୃଡ଼ାନ୍ତ ପର୍ଯ୍ୟାୟରେ ଶ୍ରୀ ନାଇଡ଼ୁ ଆସନ୍ତା ମଙ୍ଗଳବାର ଦିନ ରୋମାନିଆରେ ଯାଇ ପହଞ୍ଚବେ ଜେକେ ଇସି ଜନ୍ମୁ ଓ କାଶ୍କୀରରେ ରାଜ୍ୟ ନିର୍ବାଚନ କମିଶନ୍ ଆଜି ପଞ୍ଚାୟତ ନିର୍ବାଚନପାଇଁ ତାରିଖ ଘୋଷଣା କରିଛନ୍ତି

ଚଳିତ ମାସ ଶେଷ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ସମ୍ପନ୍ନ ହେବ ଭୋଟଗ୍ରହଣରେ ଭୋଟ ବାକ୍ୱ ବ୍ୟବହାର କରାଯିବ ଏବଂ ରାଜ୍ୟ ମଧ୍ୟରେ ଓ ବାହାରେ ରହୁଥିବା ଭୋଟ୍ଦାତାଙ୍କ ନିମନ୍ତେ ପୋଷ୍ଟାଲ୍ ଭୋଟଦାନ ବ୍ୟବସ୍ଥା କରାଯିବ ବୋଲି ନିର୍ବାଚନ ଅଧିକାରୀ ସ୍ଟଚନା ଦେଇଛନ୍ତି ନିର୍ବାଚନ ତାରିଖ ଘୋଷଣା କରାଯିବା ପରେ ନିର୍ବାଚନ ଆଚରଣ ବିଧି ତୁରନ୍ତ ଲାଗୁ କରାଯାଇଛି

ଦୁଇଟି ପ୍ରମୁଖ ରାଜନୈତିକ ଦଳ ନ୍ୟାସନାଲ୍ କନ୍ଫରେନ୍ସ ଏବଂ ପିପୁଲ୍ସ ଡେମୋକ୍ରେଟିକ୍ ପାର୍ଟି ମ୍ୟୁନିସିପାଲିଟି ଏବଂ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ବିଜେପି ସେହି ଦୁଇ ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛି ନ୍ୟାସନାଲ୍ କନ୍ଫରେନ୍ସ ଏବଂ ପିଡିପି ନିର୍ବାଚନର୍ ଓହରି ଯାଇଥିବାରୁ ବିଜେପି ପକ୍ଷରୁ ଏହାକୁ ସମାଲୋଚନା କରାଯାଇଛି

ପାଟ୍ନାସ୍ଥିତ ତାଙ୍କ ବାସଭବନରେ ପାର୍ଟିର ରାଜ୍ୟ କାର୍ଯ୍ୟନିର୍ବାହୀ ବୈଠକରେ ଶ୍ରୀ କୁମାର ଏହି ସୂଚନା ଦେଇଛନ୍ତି ପାର୍ଟିର ସାଧାରଣ ସମ୍ପାଦକ ଆର୍ସିପି ସିଂଙ୍କ ସହ କଥାବାର୍ତ୍ତାପରେ ଶ୍ରୀ କୁମାର କେହିଛନ୍ତି ଆସନ ବୁଝାମଣା ସ୍ଚତ୍ର ସଂକ୍ରାନ୍ତରେ ଖୁବ୍ ଶୀଘ୍ର ଘୋଷଣା କରାଯିବ ସେ କହିଛନ୍ତି ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ପାଇଁ କୌଣସି ବିବାଦ ନାହିଁ

ତୂଶମୂଳ ସ୍ତରରେ ପାର୍ଟିକୁ ମଜବୁତ୍ କରାଯିବା ଉପାୟଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା ହୋଇଥିବା ଜଣାପଡ଼ିଛି ଦୁର୍ଗାପୂଜା ପରେ ନିତୀଶ୍ ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ବୋଲି ଜଣାପଡ଼ିଛି

ଏହି ଅଭିଯାନର ସବ୍ର ଲକ୍ଷ୍ୟ ସଫଳ ହୋଇଥିବାର ଜଣାପଡ଼ିଛି ଗତକାଲି ଦୁଇ ଥର ପରୀକ୍ଷା କରାଯିବା ପରେ ଆକି ବିଭିନ୍ନ ଘାଟିଗୁଡ଼ିକରୁ ସର୍ବାଧିକ ଲକ୍ଷ୍ୟଭେଦୀ କ୍ଷମତାଗୁଡ଼ିକର ସଫଳ ପରୀକ୍ଷଣ କରାଯାଇଛି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଡିଆର୍ଡିଓ ଭାରତୀୟ ସେନାବାହିନୀ ଏବଂ ଏହି କ୍ଷେପଣାସ୍ତ ନିର୍ମାଣ ସହ ଜଡ଼ିତ ଶିଳ୍ପାନୁଷ୍ଠାନଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି

ଏହି ଘୂର୍ଷିଝଡ଼ର ପ୍ରଭାବରେ ହଂକଂ ସହରର ନଭେ୍ୟୁମ୍ଭୀ ଅଟ୍ଟାଳିକାର ଅନେକ ଝରକାଗୁଡ଼ିକ ଭାଙ୍ଗିଯାଇଛି

ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ଏହି ଘ୍ରର୍ଷିଝଡ଼ ଆଜି ଅପରାହ୍ୱରେ ଚୀନ୍ର ଉପକୃଳବର୍ତ୍ତୀ ଜିଆଙ୍ଗ୍ମେନ୍ ନଗରୀ ନିକଟରେ ସ୍ଥଳଭାଗ ଛୁଇଁଥିଲା ଚୀନ୍ର ସରକାରୀ ଗଣମାଧ୍ୟମଗୁଡ଼ିକରେ କୁହାଯାଇଛି ଗୁଆଙ୍ଗ୍ଡୋଙ୍ଗ୍ ପ୍ରଦେଶରୁ ହଜାର ହଜାର ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ଏବଂ ରେଡ୍ ଆଲର୍ଟ କାରି କରାଯାଇଛି ଭଙ୍ଗା ଝରକା ଓ କାଚ ଆଦି ପବନରେ ଉଡ଼ିଆସି ଲୋକମାନଙ୍କୁ ଆଘାତ ଦେବାର ଆଶଙ୍କା ଥିବାରୁ ଘରଭିତରେ ରହିବାପାଇଁ ହଂକଂର ଅଧିବାସୀମାନଙ୍କୁ ପରାମର୍ଶ ଦିଆଯାଇଛି

ଦୋକାନ ବଜାର ଓ ସାର୍ବଜନୀନ ସେବାକେନ୍ଦ୍ରଗୁଡ଼ିକୁ ବନ୍ଦ୍ ରଖାଯାଇଛି

ଫ୍ଲୋରେନ୍ସ ଘୂର୍ଷିଝଡ଼ରୁ ରୂପାନ୍ତରିତ ହୋଇଥିବା ଏହି ଝଡ଼ତୋଫାନ ଏବେ ଦୁର୍ବଳ ହୋଇ ଅବପାତର ରୂପ ନେଇଛି କେତେକ ସ୍ଥାନରେ ହଠାତ୍ ବନ୍ୟା ଆସିଛି ଏବଂ କାରୋଲିନାସ୍ର ଅଧିକାଂଶ ଅଞ୍ଚଳରେ ନଦୀଗ୍ରଡ଼ିକର ବନ୍ୟାଜଳ ମାଡ଼ିଯାଇଥିବାର ଖବର ମିଳିଛି ପିଏମ୍ ବାରାଣାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରାଣାସୀକୁ ଦୁଇଦିନିଆ ଗସ୍ତରେ ଯିବେ ସେ ସିଧାସଳଖ ନରୁର୍ ଗ୍ରାମକୁ ଯାଇ ସେଠାରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବେ ସେହି ବିଦ୍ୟାର୍ଥୀମାନଙ୍କୁ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପଡ଼ାଘର ଯୋଗାଇଛି ପରେ ଡିଏଲ୍ଡବ୍ଲ୍ ପରିସରରେ ପ୍ରଧାନମନ୍ତ୍ରୀ କାଶୀ ବିଦ୍ୟାପୀଠର ଛାତ୍ରମାନଙ୍କ ସହ ଭାବ ବିନିମୟ କରିବେ

ସ୍ପଚ୍ଛତା ଗୋୟଲ ରେଳବାଇ ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ପୁରୁଣା ଦିଲ୍ଲୀ ରେଳଷ୍ଟେସନରେ ରେଳବାଇ ଅଧିକାରୀ କର୍ମଚାରୀ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଗହଣରେ ସ୍ୱଚ୍ଚତା ସଙ୍କଚ୍ଚ ଜରିଆରେ ସ୍ୱଚ୍ଚତା ହି ସେବା ପଖ୍ୱାଡ଼ାର ଶ୍ରଭାରୟ କରିଛନ୍ତି ସେଠାରେ ସେ ଶ୍ରମଦାନରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଶ୍ରୀ ଗୋୟଲ କହିଛନ୍ତି ଦେଶରେ ଯଦି ପରିଷ୍କାର ପରିବେଶ ରହିବ ତେବେ ଅପରିଷ୍କାରଜନିତ ରୋଗ ସୃଷ୍ଟି ହୋଇପାରିବ ନାହିଁ ଏବଂ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆସିବ ସେ କହିଛନ୍ତି ଦେଶବାସୀ ପରିବେଶକୁ ପରିଷ୍କାର ପରିଚ୍ଚନ୍ଦ ରଖିବାପାଇଁ ସଙ୍କଚ୍ଚ ନିଅନ୍ତୁ ଏବଂ ବିଶ୍ୱରେ ଆମ ଦେଶ ପରିଷ୍କାର ପରିଚ୍ଚନ୍ନତା ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ଶ୍ରୀ ଗୋୟଲ ହଜରତ୍ ନିଜାମୁଦ୍ଦିନ୍ ରେଳଷ୍ଟେସନ୍ ଓ ନ୍ତଆଦିଲ୍ଲୀ ରେଳଷ୍ଟେସନ ପରିଦର୍ଶନ କରି ସେଠାରେ ମଧ୍ୟ ସ୍ୱଚ୍ଚତା ହି ସେବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ରେଳବାଇ ବୋର୍ଡ଼ ଅଧ୍ୟକ୍ଷ ଅଶ୍ୱନୀ ଲୋହାନୀ ରେଳବାଇ ଅଧିକାରୀ ଓ କର୍ମଚାରୀମାନଙ୍କୁ ସ୍ୱଚ୍ଚତା ସଙ୍କଳ୍ପ ଶପଥପାଠ କରାଇଥିଲେ ଏବଂ ତା'ପରେ ରେଳବାଇ ବୋର୍ଡ଼ ଓ ବରୋଦା ହାଉସ୍ଠାରେ ଶ୍ରମଦାନରେ ଅଂଶଗ୍ରହଣ କରିଥିଲେ

ହାଇଦ୍ରାବାଦରେ ଏକ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ନଡ୍ରା କହିଛନ୍ତି ଏହି କେନ୍ଦ୍ରଗୁଡ଼ିକରେ ରକ୍ତଚାପ ମଧୁମେହ ଯକ୍ଷ୍ମା ସ୍ତନ କର୍କଟ ଓ କୁଷ୍ଠରୋଗଗୁଡ଼ିକର ପରୀକ୍ଷା ପାଇଁ ସୁବିଧା ବ୍ୟବସ୍ଥା ରହିବ

ସ୍ୱଚ୍ଚତା ହି ସେବା ଅଭିଯାନର ଅଂଶବିଶେଷ ଭାବେ ଶ୍ରୀ ନଡ୍ରା ଗତକାଲି ନିର୍ମାଣ ଭବନରେ ସ୍ୱସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ଅନ୍ୟ କର୍ମଚାରୀମାନଙ୍କ ସହ ଶ୍ରମଦାନ କରିଥିଲେ